ମଧ୍ୟପ୍ରଦେଶର ରେଓ୍ୱାଠାରେ ଏସିଆର ସର୍ବବୃହତ ସୌରଶକ୍ତି ପ୍ରକଳ୍ପକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରେୱା ପ୍ରକୂତରେ ଆଜି ଏକ ଇତିହାସ ସୃଷ୍ଟି କରିଛି ରେୱା ମା' ନର୍ମଦା ଏବଂ ଶୁଭ୍ର ବ୍ୟାଘ୍ର ପାଇଁ ପରିଚିତ ଥିବାବେଳେ ଆଜିଠାରୁ ଏହା ଏସିଆର ସର୍ବବୂହତ ସୌରଶକ୍ତି ପ୍ରକଳ୍ପ ଭାବେ ପରିଚିତ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ମଧ୍ୟପ୍ରଦେଶବାସୀ ଓ ଏଠାକାର ଶିଳ୍ପ ଏହି ସୌର ପ୍ରକଳ୍ପରୁ ବିଦ୍ୟୁତ ଶକ୍ତି ପାଇପାରିବେ ଏପରିକି ଦିଲ୍ଲୀ ମେଟ୍ରୋ ରେଳସେବା ମଧ୍ୟ ଏହି ପ୍ରକଳ୍ପରୁ ଲାଭ ପାଇବ ରେଓ୍ୱା ପରି ସହଜପୁର ନିମୁଚ ଓ ଛତ୍ରପୁରଠାରେ ମଧ୍ୟ ଏଭଳି ବୃହତ୍ ସୌର ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଦେଶର ଶକ୍ତି ଚାହିଦା ସଂପର୍କରେ ସୂଚନା ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ ବିକାଶର ନୂତନ ଯୁଗ ଆଡ଼କୁ ଅଗ୍ରସର ହେଉଛି ଆମର ଆଶା ଓ ଆକାଂକ୍ଷା ବୃଦ୍ଧି ପାଇବାରେ ଲାଗିଛି ତେଣୁ ଆମର ଶକ୍ତି ଓ ବିଦ୍ୟୁତ୍ ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି ଏଭଳି ପରିସ୍ଥିତିରେ ଏକ ଆତ୍ମନିର୍ଭର ଭାରତ ପାଇଁ ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ନିଜ ଆବଶ୍ୟକତା ନିଜେ ପୂରଣ କରିପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ପୁନଃ ନବୀକରଣ ଶକ୍ତି ପ୍ରକଳ୍ପ ଆରମ୍ଭ କରିବା ସମୟରେ ସ୍ପୁଚ୍ଛ ଉର୍ଜାର ସମସ୍ତ ଦିଗ ପ୍ରତି ମଧ୍ୟ ଧ୍ୟାନଦେବା ଆବଶ୍ୟକ ଏହାର ଲାଭ ଦେଶର ପ୍ରତି କୋଣରେ ସମାଜର ପ୍ରତି ବର୍ଗର ଲୋକଙ୍କ ନିକଟରେ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଯେପରି ପହଞ୍ଚ ପାରିବ ସେ ନେଇ ଆମେ ଉଦ୍ୟମ କରୁଛୁ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବହୁ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ

କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ଦିନଠାର୍ ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧକ ସଂକ୍ରମଣ

ଗୋଟିଏ ଦିନ ଭିତରେ ଏହା ମଧ୍ୟ ସର୍ବାଧିକ ନମୁନା ପରୀକ୍ଷଣ

ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରୁଛି

ଆଇସିଏମ୍ଆର ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର ସମଗ୍ର ଦେଶରେ ଖୁବ୍ଶୀଘ୍ର ସେରୋ ସର୍ଭିଲାନୁ ସର୍ଭେ ଆରମ୍ଭ କରିବାକୁ ଯୋଜନା କର୍ୁଛି ଲୋକମାନଙ୍କ ମଧ୍ୟରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ଗତି ନିର୍ଦ୍ଧାରଣ କରିବା ପାଇଁ ଏହି ସର୍ଭେ କରାଯିବ ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ମେ ମାସରେ ଆଇସିଏମ୍ଆର୍ ସେରୋ ସର୍ଭେ କରାଯାଇ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ଯାହାର ପରୀକ୍ଷା ଜାରି ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶ ବ୍ୟାପୀ କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ସଂକ୍ରମଣ ମୁକାବିଲା କରିବାରେ ଦେଶ ସଠିକ୍ ପଦକ୍ଷେପ ନେଉଛି ଅନ୍ୟ ଦେଶ ତ୍କଳନାରେ ଆମ ଦେଶରେ ସଂକ୍ରମଣ ଓ ମୃତ୍ୟୁ କମ୍ ରହିଛି ଏ ପର୍ଯ୍ୟନ୍ତ ଗୋଷୀ ସଂକ୍ରମଣ ହୋଇ ନଥିବା ମନ୍ତ୍ରଣାଳୟ କହିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କୁ ସହାୟତା କରିବା ତଥା ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ସରକାରଙ୍କ ମଧ୍ୟରେ ଘନିଷ୍ଠ ସହଭାଗିତାର ଅଂଶ ସ୍ପର୍ପ ଦୁଇ ଦେଶର ବେସାମରିକ ବିମାନ ଅଧିକାରୀମାନେ ବିମାନ ଚଳାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ସହମତି ପ୍ରକାଶ କରିଛନ୍ତି ଏଥିପାଇଁ ସଫଯୁକ୍ତ ଆରବ ଏମିରେଟ୍ସର ନାଗରିକମାନଙ୍କୁ ସେମାନଙ୍କ ସରକାରୀ ଓ୍ବେବ୍ସାଇଟ୍ରେ ପଞ୍ଜିକରଣ କରିବାକୁ ପଡ଼ିବ

ବିକାଶ ଦୁବେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଆଜି ସକାଳେ ପୁଲିସ୍ ଏନ୍କାଉଣ୍ଟରରେ ପ୍ରାଣ ହରାଇଛି

ଗତକାଲି ମଧ୍ୟପ୍ରଦେଶର ଉଜୟିନୀରୁ ତାକୁ ଗିରଫ କରାଯାଇଥିଲା ଆଜି ସକାଳେ ଉତ୍ତର ପ୍ରଦେଶର ଏକ ସ୍ୱେଶିଆଲ୍ ଟାସ୍କଫୋର୍ସ ଟିମ୍ ତାକୁ ଉଜୟିନୀରୁ ଧରି ଫେରୁଥିବା ବେଳେ ଭାଉତି ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏହାର ସୁଯୋଗ ନେଇ ବିକାଶ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ତାକୁ ଏନ୍କାଉଣ୍ଟର କରିଥିବା ଜଣାପଡ଼ିଛି କାନପୁରର ଜଣେ ସ୍ୱତନ୍ତ୍ର ପୁଲିସ୍ ଅଧିକାରୀ କହିଛନ୍ତି ପ୍ରବଳ ବର୍ଷା ଯୋଗୁଁ ଗାଡ଼ିଟି ଦ୍ର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏହାର ସୁଯୋଗ ନେଇ ବିକାଶ ଫେରାର ହେବାକୁ ଚେଷ୍ଟା କରିଥିଲା ଓ ପୋଲିସ୍ଠାରୁ ବନ୍ଧୁକ ଛଡ଼ାଇ ନେଇ ଆକ୍ରମଣ କରିଥିଲା ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ବିକାଶ ଆହତ ହୋଇଥିଲା ତାକୁ କାନପୁର ନିକଟ ଏକ ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ

ସେନାବାହିନୀ ସୃତ୍ରରୁ ଜଣାପଡ଼ିଛି ଚୀନ୍ର ପିପୁଲ୍ ଲିବରେସନ୍ ଆର୍ମିର ସେନା ହଟ୍ସ୍ରିଙ୍ଗ୍ ଅଞ୍ଚଳରୁ ପଛକୁ ଯିବା ଆରମ୍ଭ କରିଛି ଯେଉଁ ସବୁ ସ୍ଥାନଗୁଡ଼ିକରେ ଚୀନ୍ ଓ ଭାରତ ମଧ୍ୟରେ ବିବାଦ ଦେଖାଦେଇଥିଲା ସେହିସବୁ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ଜାରି ରହିଛି

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ମାର୍ଚ୍ଚ ମାସ ଶେଷ ସପ୍ତାହରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା